ହରିୟାଣାରେ ବିଜେପି ଅନ୍ୟ ଦଳଗୁଡ଼ିକ ତୁଳନାରେ ଆଗରେ ରହିଛି

ତେଶେ ହରିୟାଣାରେ ବିଜେପି ଅନ୍ୟ ଦଳଗୁଡ଼ିକ ତୁଳନାରେ ଆଗରେ ରହିଛି

ବଞ୍ଚିତ ବହୁକନ ଅଘାଡ଼ି ଦୁଇଟି ଆସନରେ ଆଗୁଆ ଥିଲାବେଳେ ଏଆଇଏମ୍ଆଇଏମ୍ ମଧ୍ୟ ଦୁଇଟି ଆସନରେ ଆଗୁଆ ରହିଛି

ମୁଖ୍ୟମନ୍ତ୍ରୀ ତଥା ବିକେପି ପ୍ରାର୍ଥୀ ମନୋହରଲାଲ ଖଟର କର୍ଷ୍ଣାଲ ଆସନରେ ଆଗୁଆ ଥିଲାବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ କଂଗ୍ରେସର ଭୂପିନ୍ଦର ସିଂହ ହୁଡ଼ା ଗଡ଼ି ସମ୍ପ୍ଲା କିଲୋଇ ଆସନରେ ଆଗୁଆ ଅଛନ୍ତି ବିକେପିର ଅନିଲ୍ ବିଜ୍ ରାମବିଳାସ ଶର୍ମା ଯୋଗେଶ୍ୱର ଦତ୍ତ ସୁବାସ ବରଲା ଆଦି ପ୍ରମୁଖ ପ୍ରାର୍ଥୀମାନେ ଆଗୁଆ ଥିଲାବେଳେ କଂଗ୍ରେସର ରଣଦୀପ ସ୍ଟର୍ଯ୍ୟଓାଲା କିରଣ ଚୌଧାରୀ ଓ କୁଲଦୀପ ବିଷୋଇ ଆଗରେ ଥିବା ଜଣାପଡ଼ିଛି ଜେଜେପିର ଦୁଷ୍କନ୍ତ ଚୌତାଲା ଓ ଆଇଏନ୍ଏଲ୍ଡିର ଅଭୟସିଂ ଚୌତାଲା ମଧ୍ୟ ଆଗୁଆ ଅଛନ୍ତି ବିଜେପିର କ୍ୟାପ୍ଟେନ୍ ଅଭିମନ୍ୟୁ କବିତା ଜୈନ ଓମ୍ ପ୍ରକାଶ ଧନ୍କର ଓ କ୍ରିଷାଲାଲ୍ ପନୱାର ପଛରେ ଅଛନ୍ତି ମହରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବୀସ ରାଜ୍ୟ ବିକେପି ସଭାପତି ଚନ୍ଦ୍ରକାନ୍ତ ପାଟିଲ୍ ଏବଂ ସୁଧୀର ମୁନ୍ଗନ୍ ତିଓ୍ୱର୍ ରାଧାକୃଷ୍ଣ ବିଖେ ପାଟିଲ୍ ଗିରୀଶ ମହାଜନ୍ ଓ ଆଶିଷ୍ ସେଲାର ଆଦି ମନ୍ତ୍ରୀମାନେ ଆଗରେ ରହିଛନ୍ତି ଶିବସେନାର ଆଦିତ୍ୟ ଉଦ୍ଧବ ଠାକ୍ରେ ଏବଂ କଂଗ୍ରେସର ଅଶୋକ ଚୌହାନ ଓ ପୃଥ୍ୱୀରାଜ ଚୌହାନ ଏବଂ ଏନ୍ସିପିର ଅଜିତ୍ ପାୱାର ଆଗୁଆ ଅଛନ୍ତି ବିକେପିର ପଙ୍କଜା ମୁଣ୍ଡେ ପାର୍ଲି ନିର୍ବାଚନ ମଣ୍ଡଳୀରେ ପଛୁଆ ଅଛନ୍ତି

ଜମ୍ମୁ ଶ୍ରୀନଗର ପୌର ନିଗମ ଅଞ୍ଚଳଗୁଡ଼ିକରେ ରାସ୍ତାରେ ଆଲୋକ ବ୍ୟବସ୍ଥା ଭଳି ସବୁ ଅଞ୍ଚଳରେ ଆଲୋକ ବ୍ୟବସ୍ଥା ପାଇଁ ଏହି ଅର୍ଥ ଖର୍ଚ୍ଚ କରାଯିବ ସବୁ ସଫାଇ କର୍ମଚାରୀମାନଙ୍କୁ ଜୀବନ ଓ ସ୍ୱାସ୍ଥ୍ୟ ବୀମା ଦିଆଯିବ ବୋଲି ଶ୍ରୀ ମଲିକ୍ କହିଛନ୍ତି ପ୍ରତ୍ୟେକ ପୌରପାଳିକାକୁ ଗୋଟିଏ ଲେଖାଏଁ ଗାଡ଼ି ଏବଂ କର୍ମଚାରୀମାନଙ୍କୁ ସପ୍ତମ ବେତନ କମିଶନ୍ ଦେବାପାଇଁ ମଧ୍ୟ ସେ ଘୋଷଣା କରିଛନ୍ତି

ସେହି ଦିନରୁ ଜନ୍ମୁ କାଶ୍ମୀର ଓ ଲଦାଖ୍ ଅଞ୍ଚଳ କେନ୍ଦ୍ରଶାସିତ ଅଞ୍ଚଳ ଭାବେ କାର୍ଯ୍ୟକ୍ଷମ ହେବ ଏହି ଆୟୋଗଗୁଡ଼ିକର ଅଧ୍ୟକ୍ଷ ଓ ସଭାପତିମାନଙ୍କ କ୍ଷମତା ସେହି ଦିନରୁ କାର୍ଯ୍ୟକାରୀ ହେବ ନାହିଁ ବୋଲି ନିର୍ଦ୍ଦେଶରେ କୁହାଯାଇଛି ଆୟୋଗଗୁଡ଼ିକରେ କାମ କରୁଥିବା ବିଭିନ୍ନ ବିଭାଗର ଅଧିକାରୀମାନଙ୍କୁ ନିକ ନିଜ ବିଭାଗକ୍ତ ଫେରିଯିବାପାଇଁ ନିର୍ଦ୍ଦେଶ ଦିଆଯାଇଛି

ରାଜ୍ୟରେ ସ୍ଥାନୀୟ ସଂସ୍ଥାଗୁଡ଼ିକ ପାଇଁ ନିର୍ବାଚନ ଆଗରୁ ଏଭଳି ପଦକ୍ଷେପ ନିଆଯାଇଛି ଶିଶୁ ଅଧିକାର ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ନିଷ୍କାମ ଦିବାକରଙ୍କୁ ରାଜ୍ୟ ଟେକ୍ୱଟ୍ବୁକ୍ ବୋର୍ଡ଼ର ସଚିବ ଭାବେ ବଦଳି କରାଯାଇଛି ପଶୁପାଳନ ବିଭାଗର ଯୁଗ୍ମ ସଚିବ ଅନୁପେର୍ନା ସିଂ କୁନ୍ତଲଙ୍କୁ ପଞ୍ଚାୟତିରାଜ ବିଭାଗର ଯୁଗ୍ମ ସଚିବ ଭାବେ ବଦଳି କରାଯାଇଛି ଅନେକ ଅତିରିକ୍ତ ଜିଲ୍ଲାପାଳ ଓ ଏସ୍ଡିଓମାନଙ୍କୁ ମଧ୍ୟ ବଦଳି କରାଯାଇଛି

ଦେବାଳିଆ ଆଇନକୁ କଡ଼ାକଡ଼ି ଭାବେ ଲାଗୁ କରିବା ଯୋଗୁଁ ଭାରତ ଏହି ସଫଳତା ସୂଚୀରେ ଉପରକୁ ଉଠିଥିବା କୁହାଯାଉଛି

ଭାରତୀୟ ରିଜର୍ଭ ବ୍ୟାଙ୍କ୍ ବିଶ୍ୱ ବ୍ୟାଙ୍କ୍ ଓ ଅନ୍ତର୍ଜାତୀୟ ମୁଦ୍ରାପାର୍ଷି ସମେତ ବିଭିନ୍ନ ପାହ୍ୟା ପ୍ରସ୍ତୁତକାରୀ ସଂସ୍ଥାଗୁଡ଼ିକ ଦ୍ୱାରା ଭାରତର ଅଭିବୃଦ୍ଧି ହ୍ରାସ ପାଇବ ବୋଲି ଆକଳନ କରାଯାଇଥିଲାବେଳେ ବିଶ୍ୱବ୍ୟାଙ୍କ୍ ତାଲିକାରେ ଭାରତ ଉପରକୁ ଉଠିଛି ବିଶ୍ୱବ୍ୟାଙ୍କ୍ ତା'ର ରିପୋର୍ଟରେ କହିଛି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ 'ମେକ୍ ଇନ୍ ଇଣ୍ଡିଆ' ଅଭିଯାନ ଯୋଗୁଁ ବିଦେଶୀ ପୁଞ୍ଜିନିବେଶ ଆକର୍ଷିତ ହୋଇଛି ବେସରକାରୀ କ୍ଷେତ୍ରରେ ବିକାଶ ପରିଲକ୍ଷିତ ହେବା ସଙ୍ଗେ ସଙ୍ଗେ ଉତ୍ପାଦନ କ୍ଷେତ୍ରରେ ଅଭିବୃଦ୍ଧି ଉପରକୁ ଉଠିବା ଯୋଗୁଁ ଦେଶର ମୋଟ ପ୍ରତିଯୋଗିତାମୂଳକ ଅଭିଯାନ ପ୍ରଶଂସନୀୟ ବୋଲି କୃହାଯାଇଛି କ୍ୟାବିନେଟ୍ ଦିଲ୍ଲୀର ଅନଧିକାର କଲୋନୀଗୁଡ଼ିକୁ ନିୟମିତ କରିବାପାଇଁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ଏହି କଲୋନୀଗୁଡ଼ିକରେ ବାସ କରୁଥିବା ଲୋକମାନଙ୍କୁ ମାଲିକାନା ଅଧିକାର ଦିଆଯିବ

ପାର୍ଲାମେଣ୍ଟ୍ର ଆଗାମୀ ଅଧିବେଶନରେ ଏ ସଂକ୍ରାନ୍ତୀୟ ବିଲ୍ ଉପସ୍ଥାପନ କରାଯିବ ବୋଲି ସେ ସ୍ଚଚନା ଦେଇଛନ୍ତି

ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ କାଭ୍ଡେକର ନୂଆଦିଲ୍ଲୀରେ ସାମ୍ବାଦିକମାନଙ୍କୁ କହିଛନ୍ତି ଗହମ ଡାଲି ବାର୍ଲି ସୋରିଷ ଓ ସ୍ୱର୍ଯ୍ୟମୁଖୀର ସହାୟକ ମୂଲ୍ୟ ବୃଦ୍ଧି କରାଯାଇଛି ବିଏସ୍ଏନ୍ଏଲ୍ ଓ ଏମ୍ଟିଏନ୍ଏଲ୍ର ପୁନରୁଦ୍ଧାର ଯୋଜନାକୁ ମଧ୍ୟ ସରକାର ଅନ୍ତ୍ରମୋଦନ କରିଛନ୍ତି କର୍ତ୍ତାରପୁର କରିଡର୍ କର୍ତ୍ତାରପୁର କରିଡର୍ କାର୍ଯ୍ୟକ୍ଷମ ସଂକ୍ରାନ୍ତ ରାଜିନାମାରେ ଭାରତ ଓ ପାକିସ୍ତାନ ଆଜି ସ୍ୱାକ୍ଷର କରିବେ ଜଣେ ସରକାରୀ ମୁଖପାତ୍ର କହିଛନ୍ତି ଡେରାବାବା ନାନକ ସାହିବ୍ ସ୍ଥିତ ଉଭୟ ଦେଶର ସୀମାସ୍ଥଳରେ ଦୁଇ ଦେଶର ଅଧିକାରୀମାନେ ଏହି ରାଜିନାମାରେ ସ୍ୱାକ୍ଷର କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନଭେମ୍ଭର ମାସରେ ଏହି କରିଡ଼ର୍କୁ ଲୋକାର୍ପଣ କରିବେ ପଞ୍ଜାବ୍ର ଡେରାବାବା ନାନକ ଗୁରୁଦ୍ୱାର ସହ କର୍ତ୍ତାରପୁର ଗୁରୁଦ୍ୱାରକୁ ଏହି କରିଡର୍ ସଂଯୋଗ ସ୍ଥାପନ କରିବ

କୋର୍ଟ ଚୋପର୍ ବହ୍ରକୋଟି ଟଙ୍କା ସମ୍ଭଳିତ ଭିଭିଆଇପି ହେଲିକପୁର ଦୁର୍ନୀତି ମାମଲାରେ ଆୟକର ବିଭାଗ ଗତକାଲି ଦିଲ୍ଲୀର ବିଭିନ୍ନ ବ୍ୟବସାୟିକ ପ୍ରତିଷ୍ଠାନ ଓ ହାଓ୍ୱଲା କାରବାର କରୁଥିବା ବ୍ୟକ୍ତିମାନଙ୍କ ସଂସ୍ଥା ଉପରେ ଚଢ଼ଉ କରିଛି ଏହି ସଂସ୍କାଗ୍ରଡ଼ିକ ଏକ ହଜାର କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗ ହୋଇଛି କେନ୍ଦ୍ରୀୟ ପ୍ରତ୍ୟକ୍ଷ ଶୁଳ୍କ ବୋର୍ଡ୍ ପକ୍ଷରୁ କୁହାଯାଇଛି ଏହି ସଂସ୍ଥାଗୁଡ଼ିକ ବିଭିନ୍ନ ଇ ଗଭର୍ଷାନ୍ୱ ପ୍ରକଳ୍ପ ଓ ଆର୍ଥିକ ସେବା ଚଳାଇଛନ୍ତି ଆୟକର ବିଭାଗ ପକ୍ଷରୁ ଚଢ଼ଉ ବେଳେ ବିପୁଳ ପରିମାଣର ଟିକସ ଫାଙ୍କି ହାଓ୍ୱଲା କାରବାର ଓ କଳାଧନକୁ ବୈଧ କରାଯାଇଥିବାର ପ୍ରମାଣ ମିଳିଛି ଆୟବର୍ହିଭ୍ତ ଅର୍ଥ କମା କରିବା ପାଇଁ ଦିଲ୍ଲୀ ଓ କୋଲକାତାର ନକଲି କମ୍ପାନୀଗୁଡ଼ିକୁ ଏହି ସଂସ୍ଥାଗୁଡ଼ିକ ବ୍ୟବହାର କରିଛନ୍ତି

ଭାରତୀୟ ପାଣିପାଗ ବିଭାଗର ଚେନ୍ନାଇ ଶାଖା କହିଛି ପଣ୍ଢିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆନ୍ଧ୍ରପ୍ରଦେଶ ଆଡ଼କୁ ଅଗ୍ରସର ହେଉଛି